ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଧାର୍ମିକ ପ୍ରତାଡ଼ନାରୁ ଏହା ସେମାନଙ୍କୁ ମୁକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ସେ କହିଛନ୍ତି ଯେଉଁ ଲୋକମାନେ ଭାରତରେ ଆସି ରହୁଛନ୍ତି କିନ୍ତୁ ଭାରତର ନାଗରିକତ୍ୱ ଅଧିକାର ଏବଂ ଅନ୍ୟାନ୍ୟ ସୁବିଧା ପାଉନାହାନ୍ତି ଏହି ବିଲ୍ ସେମାନଙ୍କ ଜୀବନରୁ ଅସ୍ଥିରତା ଦୂର କରିବ ନ୍ନଆଦିଲ୍ଲୀରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଏହି ଆଇନ ଦେଶର ଇତିହାସରେ ସ୍ପର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବିଲ୍ ସହଜରେ ରାଜ୍ୟସଭାରେ ଗୃହୀତ ହେବ ବୋଲି ସେ ଦୂଢ଼ ବିଶ୍ୱାସ ପ୍ରକଟ କରିଚ୍ଛନ୍ତି

ଆଲୋଚନାରେ ଅଂଶଗ୍ରହଣ କରି ଆଇନ ଓ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସମାଜର ଦଳିତ ଓ ଅବହେଳିତ ବର୍ଗର ଏହି ଲୋକମାନଙ୍କୁ ରାଜନୈତିକ ସଂରକ୍ଷଣ ଯୋଗାଇ ଦିଆଯିବା ଦ୍ୱାରା ସେମାନଙ୍କ ମଧ୍ୟରୁ ଏକ ନୂଆ ପିଢ଼ିର ନେତାମାନଙ୍କର ଆବିର୍ଭାବ ହୋଇଛି ସେ କହିଛନ୍ତି ଅନୁସୂଚିତ କାତି ଓ ଉପଜାତି ଶ୍ରେଣୀର ସ୍ୱଚ୍ଛଳବର୍ଗ ଉପରେ ଆଲୋଚନା ଆରୟ କରିବାର କୌଣସି ଆବଶ୍ୟକତା ନାହିଁ ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ସଂକ୍ରାନ୍ତରେ ସେ କହିଛନ୍ତି ବେସରକାରୀ କ୍ଷେତ୍ରକୁ ଏ ବିଷୟରେ ସଚେତନ କରାଯାଉଛି ସେ ପୁଣି କହିଛନ୍ତି ନ୍ୟାୟପାଳିକାରେ ଦଳିତ ଓ ଅବହେଳିତ ବର୍ଗର ଅଧିକ ପ୍ରତିନିଧିତ୍ୱ ପାଇଁ ସରକାର ସୁପ୍ରିମକୋର୍ଟ ସହ ମିଶି କାର୍ଯ୍ୟ କରୁଛନ୍ତି ଏହା ଦ୍ୱାରା ବହୁ ପ୍ରତିଭାଶାଳୀ ବ୍ୟକ୍ତି ଦେଶ ପାଇଁ ସେବା କରିପାରିବେ

ଏହାଦ୍ୱାରା ଆଫଗାନିସ୍ଥାନ ବାଂଲାଦେଶ ଓ ପାକିସ୍ତାନରୁ ଆସି ଭାରତରେ ବେଆଇନଭାବେ ରହୁଥିବା ଲୋକମାନଙ୍କୁ ଦେଶର ନାଗରିକତ୍ୱ ମିଳିପାରିବ କିନ୍ତୁ ଏହି ସଂଶୋଧନ ଆସାମ ମେଘାଳୟ ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳ ପାଇଁ ଲାଗୁ ହେବନାହିଁ ଏହିସବୁ ଅଞ୍ଚଳ ସମ୍ଭିଧାନର ଷଷ୍ଠ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ହୋଇଛି ଓ ସେହିସବୁ ଅଞ୍ଚଳ ଇନର ଲାଇନ୍ ପର୍ମିଟ୍ ମଧ୍ୟରେ ଆସୁଛି ଇନର ଲାଇନ୍ ପର୍ମିଟ୍ ନିୟମ ଅରୁଣାଚଳପ୍ରଦେଶ ନାଗାଲାଣ୍ଡ ଓ ମିଜୋରାମ ପାଇଁ ଲାଗୁ ହେଉଛି ନାଗରିକ ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବାଞ୍ଚଳ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ଦୂର କରିବା ପାଇଁ ଉଦ୍ୟମ ସ୍ୱରୂପ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବରୁ ଲୋକସଭାରେ କହିଥିଲେ ସରକାର ଦେଶର ପ୍ରଥା ସଂସ୍କୃତି ଓ ଲୋକମାନଙ୍କର ଧର୍ମର ସୁରକ୍ଷା ପାଇଁ ସଫପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ମଣିପୁରକୁ ମଧ୍ୟ ଇନର ଲାଇନ୍ ପରମିଟ୍ ନିୟମ ଅଧୀନକୁ ଅଣାଯାଇ ପାରିବ ଓ ପ୍ରସ୍ତାବିତ ଆଇନ ସେଠାରେ ଲାଗୁ ହେବନାହିଁ ସରକାର କହିଛନ୍ତି ଅନୁପ୍ରବେଶକାରୀ ଓ ଶରଣାର୍ଥୀମାନଙ୍କୁ ପୃଥକ କରିବା ଜରୁରୀ ଓ ନାଗରିକ ସଂଶୋଧନ ବିଲ୍ କାହା ପ୍ରତି ପକ୍ଷପାତ କରିବା କିମ୍ବା କାହାର ଅଧିକାର ଛିନ୍ନ କରିବାକୁ ଉଦ୍ଦିଷ୍ଟ ନୁହେଁ

ପୂର୍ବରୁ ଶିବସେନା ଲୋକସଭାରେ ବିଲ୍କୁ ସମର୍ଥନ କରିଥିଲା ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି ତାଙ୍କ ପାର୍ଟି ଯଦି ସରକାରଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଏ ତେବେ ପାର୍ଟି ଲୋକସଭାରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି ସେଥିରେ ପରିବର୍ତ୍ତନ କରିବ ସେ ପୁଣି କହିଛନ୍ତି ବିଲ୍ ନାମରେ ଭୋଟ୍ ବ୍ୟାଙ୍କ ରାଜନୀତି କରାଯିବା ଉଚିତ ନୁହେଁ

ଉପଗ୍ରହକୁ ମହାକାଶକୁ ପଠାଯିବା ପାଇଁ ସେହି ସମୟର ପାଗ ଅନୁକୂଳ କି ନୁହେଁ ତାହା କାଣିବା ପରେ ଏହାର ଉତ୍କ୍ଷେପଣ ହେବ

ସେହି ଉପଗ୍ରହଗୁଡ଼ିକ ଇସ୍ରାଏଲ୍ ଇଟାଲି ଜାପାନ ଓ ଆମେରିକାର ରହିଛି ଝାଡ଼ଖଣ୍ଡ ପୋଲିଂ ଝାଡ଼ଖଣ୍ଡର ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଭୋଟ୍ ନିଆଯାଉଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରାଞ୍ଚ ରାମଗଡ଼ ହଜାରିବାଗ କୋଡରମା ଚତ୍ରା ଗିରିଡ଼ି ଓ ଷଢ଼େଇକଳା ଖରସୁଆଁ ରହିଛି

ସେହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଉଛି ରାଞ୍ଚ ହାତିଆ କାଙ୍କେ ରାମଗଡ଼ ଓ ବରକଠା

ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସିପି ସି ଓ ନିରା ଯାଦବ ଏଜେଏସ୍ୟୁ ପାର୍ଟି ମୁଖ୍ୟ ସୁଦେଶ ମହାତୋ ଜେଭିଏମ୍ ସଭାପତି ବାବୁଲାଲ ମରାଣ୍ଡି ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ଶ୍ରମିକସଂଘ ନେତା ରାଜେନ୍ଦ୍ର ପ୍ରସାଦ ସିଂ ରାଜ୍ୟ ମହିଳା କମିଶନ ପୂର୍ବତନ ଚେୟାରପର୍ସନ ତଥା ସାହିତ୍ୟିକ ମହୁଆ ମାଝିଙ୍କ ଭଳି ପ୍ରମୁଖ ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି

ସେ ଷଷ ଭାରତ ମାଳଦୀପ ମିଳିତ କମିଶନ ବୈଠକରେ ଯୋଗଦେବେ ତାଙ୍କ ସହ ଏକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି ଭାରତ ମାଳଦୀପ ମିଳିତ କମିଶନ ବୈଠକ ଶ୍ରକ୍ବାର ଦିନ ଅନୁଷ୍ଠିତ ହେବ

ଦୁଇଦେଶ ମଧ୍ୟରେ ପ୍ରାୟ ସମସ୍ତ କ୍ଷେତ୍ରରେ ଦ୍ୱିପକ୍ଷୀୟ ସଂପର୍କ ବୃଦ୍ଧି ଏହି ବୈଠକର ମ୍ବଳଲକ୍ଷ୍ୟ ମାଳଦୀପ ରାଷ୍ଟପତି ଇବାହିମ୍ ମହମ୍ମଦ ସୋଲିଙ୍କ ଶାସନ ସମୟରେ ଦୁଇଦେଶ ମଧ୍ୟରେ ସଂପର୍କରେ ଉନ୍ତି ଘଟିଛି

ଏହି ଋଣ ସେଠାକାର ବିଭିନ୍ନ ବିକାଶମୃଳକ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ

ବର୍ତ୍ତମାନ ଦୁଇଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି

ଧାରାବିବରଣୀ ରାଜଧାନୀ ଓ ଏଫ୍ଏମ୍ ଗୋଲ୍ଡ ନେଟୱାର୍କରୁ ଶୁଣାଯାଇ ପାରିବ